ପିଏମ୍ ଦୀନଦୟାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନ ଗରିବ କୃଷକ ଶ୍ରମିକ ଓ ମଧ୍ୟବିତ୍ତ ବର୍ଗର ଭବିଷ୍ୟତ ଗଠନର ମାଧ୍ୟମ ହେବ ପଶ୍ଚିତ ଦୀନଦୟାଲ ଉପାଧ୍ୟାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଜେପି ସାଂସଦମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ମୌଳିକ ଢ଼ାଞ୍ଚା କ୍ଷେତ୍ରରେ ଅଣାଯାଉଥିବା ବିପ୍ଲବାତ୍ମକ ପରିବର୍ତ୍ତନ ଲୋକମାନଙ୍କ ଜୀବନଶୈଳୀକୁ ସହଜ କରିବ ସେ କହିଛନ୍ତି ଆନ୍ତର୍ଜାତିକ ସ୍ତରରେ ଭାରତର ସମ୍ମାନ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ ସେ କହିଛନ୍ତି ଆମର ରାଜନୀତିରେ ଦେଶର କଲ୍ୟାଣ ଶୀର୍ଷରେ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଦର୍ଶର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି ଓ ସମସ୍ତଙ୍କ ପାଇଁ ପ୍ରେରଣାର ଉସ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ଦେଶ ଆତ୍ମ ନିର୍ଭର ଭାରତ ବିଷୟରେ ଅବଗତ ଅଛି

ନମୋ ଆପ୍ ମାଧ୍ୟମରେ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ପାର୍ଟି ସାଂସଦମାନଙ୍କୁ କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ସରକାର ଲୋକମାନଙ୍କ ଜୀବନ ଶୈଳୀରେ ଉନ୍ନତି ଆଶିପାରି ଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ବୈଷୟିକଜ୍ଞାନର ବ୍ୟାପକ ବ୍ୟବହାର କରାଯାଇଛି ଡିଜିଟାଲ୍ ନେଶଦେଶରେ ଭାରତ ନୂଆ ରେକର୍ଡ ସୃଷ୍ଟି କରିଛି ସେ କହିଛନ୍ତି ନୂଆ ବୈଷୟିକଜ୍ଞାନ ଯୋଗୁଁ ଗରିବ ଲୋକମାନେ ସେମାନଙ୍କର ବ୍ୟାଙ୍କ୍ରୁ ସିଧା ଅର୍ଥ ପାଇପାରୁଛନ୍ତି

ଇସି ତାମିଲନାଡ଼ୁ ନିର୍ବାଚନ କମିଶନର ସୁନୀଲ ଅରୋଡା କହିଛନ୍ତି ନିର୍ବାଚନ କମିଶନ୍ ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବାକୁ ବଦ୍ଧପରିକର ନିର୍ବାଚନ ସମୟରେ କୋବିଡ୍ର ସମସ୍ତ ନିୟମର କଡ଼ାକଡ଼ି ପାଳନ କରାଯିବ ତାମିଲନାଡୁ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିସାରି ଚେନ୍ନାଇରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ରାଜନୈତିକ ଦଳଗୁଡ଼ିକର ସମସ୍ତ ଅନୁରୋଧ ଓ ନିବେଦନକୁ ବିଚାରକୁ ନିଆଯାଇଛି ଓ ପ୍ରସ୍ତୁତିର ପୁଙ୍ଗାନୁପୁଙ୍ଗ ସମୀକ୍ଷା କରାଯାଇଛି କିଛି ରାଜନୈତିକ ଦଳ ମତଦାନର ଦିନେ ଦୁଇଦିନ ମଧ୍ୟରେ ଭୋଟ ଗଣତି ପାଇଁ ମତ ଦେଇଛନ୍ତି ସେ କହିଛନ୍ତି ଯେହେତୁ ଅଧିକ ରାଜ୍ୟରେ ନିର୍ବାଚନ କରାଯାଉଛି ସେ ଦୃଷ୍ଟିରୁ ଭୋଟ ଗଣତି ଏକ ସଙ୍ଗରେ ହେବ ଶ୍ରୀ ଅରୋଡା କହିଛନ୍ତି ନିର୍ବାଚନ ପାଇଁ ଅଧିକ ସଂଖ୍ୟକ କେନ୍ଦ୍ରୀୟ ସଶସ୍ତ ପୋଲିସ୍ ବାହିନୀ ଯବାନ ମୁତୟନ ହେବେ ନିର୍ବାଚନ ଖର୍ଚ୍ଚର ତଦାରଖ ପାଇଁ ଅନ୍ୟ ରାଜ୍ୟଗୁଡ଼ିକରୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତ କରାଯିବ ସେ କହିଛନ୍ତି ନିର୍ବାଚନ କମିଶନ୍ ଶାରିରୀକ ଦୂରତା ନିୟମକୁ ବିଚାରକୁ ନେଇ ଭୋଟ ଗ୍ରହଣର ସମୟକୁ ଏକ ଘଣ୍ଟା ବୃଦ୍ଧି କରିଛି ବିଧାନସଭା ନିର୍ବାଚନରେ ବହୁ ସଂଖ୍ୟାରେ ଭୋଟରମାନେ ଆସି ମତଦାନ କରିବାକୁ କମିଶନ୍ ଆଶା କରୁଛି

ନିର୍ବାଚନ କମିଶନ୍ ରାଜ୍ୟ ଅବକାରୀ ବିଭାଗର କାର୍ଯ୍ୟକଳାପ ଉପରେ ଅସନ୍ତୋଷ ପ୍ରକାଶ କରିଥିବାର ସେ ଜଣାଇଛନ୍ତି ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ଅରୋଡା କହିଛନ୍ତି ନିର୍ବାଚନ ତାରିଖ ଘୋଷଣା କରାଯିବା ସମୟରେ ସ୍କୁଲ କଲେଜ୍ ଗୁଡ଼ିକର ପରୀକ୍ଷା ଏବଂ ପର୍ବପର୍ବାଣି ଗୁଡ଼ିକୁ ବିଚାରକୁ ନିଆଯିବ

କୃଷକ ଓ ବୈଜ୍ଞାନିକମାନଙ୍କ କଠୋର ପରିଶ୍ରମ ଓ କେନ୍ଦ୍ର ସରକାରଙ୍କ ଉତ୍ତମ କୁଷି ନୀତି ଯୋଗୁଁ ଏହା ସମ୍ଭବ ହୋଇଛି

ଏହି ଅବସରରେ ରାଷ୍ଟ୍ରପତି ସେହି ଦେଶଗୁଡ଼ିକର ରାଷ୍ଟ୍ରଦୂତମାନଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି

ପ୍ରତିଦିନ ପ୍ରତିଷେଧକ ନେଉଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସଂଖ୍ୟା କ୍ମଶ ବୃଦ୍ଧି ପାଇବାରେ ଲାଗିଛି

ରାଜ୍ୟଗ୍ରଡ଼ିକ ମଧ୍ୟରେ ବିହାର ଶୀର୍ଷ ସ୍ଥାନରେ ରହିଛି

ସେଗୁଡ଼ିକ ମଧ୍ୟରେ ପୁଡୁଚେରୀର ସ୍ଥାନ ସବୁଠୁ ନିମ୍ବରେ ରହିଛି

ଗଭ୍ ଇନ୍ଫର୍ମମେସନ୍ ଇଲେକ୍ରୋନିକୁ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ସରକାରଙ୍କ ନୀତି ଗ୍ରଡ଼ିକ ସମ୍ଭନ୍ଧରେ ସଠିକ୍ ସ୍ୱଚନା ଦେବାକୁ କେନ୍ଦ୍ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟସଭାରେ ଏକ ପଶ୍ୱର ଉତ୍ତର ଦେଇ ସେ କହିଛନ୍ତି ଲୋକମାନଙ୍କ ପାଖରେ ଭୁଲ୍ ଖବର ପହଞ୍ଚିବାକ୍ ରୋକିବା ଉଦ୍ଦେଶ୍ୟରେ ଏଭଳି କରିବା ଅପରିହାର୍ଯ୍ୟ ହୋଇପଡ଼ିଛି ସରକାର ନିୟମିତ ଭାବେ ସାମାଜିକ ଗଶମାଧ୍ୟମ ଗ୍ରଡ଼ିକ ସହ ମିଥ୍ୟା ଖବର ପ୍ରଚାର ବିଷୟରେ ଆଲୋଚନା କରୁଛନ୍ତି ଗଡ଼କରୀ ଇଣ୍ଡିକେନସ୍ ଫୁଏଲ୍ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଦ୍ୟୁତ୍ ଚାଳିତ ଜାନ ଗୁଡ଼ିକ ପାଇଁ ଦେଶୀୟ ଇନ୍ଧନ ସେଲ୍ ଗୁଡ଼ିକର ବିକାଶ କରିବାକୁ ଆହ୍ପାନ ଦେଇଛନ୍ତି ସେ କହିଛନ୍ତି ଭାରତ ଆଜି ଏ କ୍ଷେତ୍ରରେ ବିଶ୍ୱରେ ପ୍ରମୁଖ ସ୍ଥାନ ଅଧିକାର କରିବାକୁ ଯାଉଛି ହାଇଡ୍ରୋଜେନ୍ ଭିତ୍ତିକ ଶକ୍ତି ଉତ୍ପାଦନ ପାଇଁ ସେ ବୈଜ୍ଞାନିକ ଗବେଷକ ଓ ଶିଳ୍ପ କ୍ଷେତ୍ରକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଭାରତରେ ଶସ୍ତାରେ ସୌରଶକ୍ତି ଉତ୍ପାଦନ କରାଯାଉଛି ଇଣ୍ଡୋ ଚୀନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଚ୍ଚନ୍ତି ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ୍ ହ୍ରଦର ଉତ୍ତର ଓ ଦକ୍ଷିଣ ତଟରୁ ସୈନ୍ୟ ଅପସାରଣ ପାଇଁ ଭାରତ ଓ ଚୀନ ଏକମତ ହୋଇଛନ୍ତି ରାଜ୍ୟସଭାରେ ଏ ସଂକ୍ରାନ୍ତରେ ଏକ ବିବୃତି ଦେଇ ଶ୍ରୀ ସିଂ କହିଛନ୍ତି ଚୀନ ସହ କଥାବାର୍ତ୍ତା ଓ ବୁଝାମଣା ପାଇଁ ଉଚ୍ଚସ୍ତରରେ ନିଷ୍କଭି ନିଆଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏହାର ଗୋଟିଏ ଇଞ୍ଚ ଅଞ୍ଚଳ ଛାଡ଼ିବ ନାହିଁ ବୋଲି ସଂକଳ୍ପବଦ୍ଧ ଥିବାର ଶ୍ରୀ ସିଂ ଜଣାଇଛନ୍ତି ସେ କହିଛନ୍ତି କଥାବାର୍ତ୍ତା ସମୟରେ ଭାରତର ସଂକଳ୍ପବଦ୍ଧତା ଓ ଆଭିମୁଖ୍ୟ ଫଳପ୍ରଦ ହୋଇଛି ରାଜିନାମା ବିଷୟରେ ପୁଙ୍ଗାନୁପୁଙ୍ଗ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ଉଭୟ ପର୍ଯ୍ୟାୟ ଭିଭିରେ ସେମାନଙ୍କର ସୈନ୍ୟ ଅପସାରଣ କରିବେ

ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଦକ୍ଷିଣ ତଟରେ ମଧ୍ୟ ସମାନଧରଣର ଆଭିମୁଖ୍ୟ ଗ୍ରହଣ କରାଯିବ ମନ୍ତ୍ରୀ କହିଛନ୍ତି ଉଭୟ ପକ୍ଷ ମଧ୍ୟରେ ପାରସ୍କରିକ ବୁଝାମଣା ଅନୁସାରେ ଏହି ପଦକ୍ଷେପ ନିଆଯାଇଛି

ଶ୍ରୀ ସିଂ କହିଛନ୍ତି ହ୍ରଦର ଉତ୍ତର ତଟରେ ପହରା ସମେତ ସମସ୍ତ ସାମରିକ କାର୍ଯ୍ୟକଳାପକୁ ଅସ୍ଥାୟୀ ଭାବେ ନିଜନିକ ପକ୍ଷରୁ ବନ୍ଦ ରଖିବାକୁ ଉଭୟ ପକ୍ଷ ଏକମତ ହୋଇଛନ୍ତି ସେ କହିଛନ୍ତି ଉଭୟ ପକ୍ଷ ମଧ୍ୟରେ କୁଟନୈତିକ ସ୍ତରରେ ସହମତି ସୂଷ୍ଟି ଓ ସାମରିକ କଥାବାର୍ତ୍ତା ହେବା ପରେ ପହରା କାର୍ଯ୍ୟ ଆରୟ ହେବ